ରାକ୍ୟ ସରକାରଙ୍କ ଗୁରୁତ୍ପୂର୍ଶ୍ଣ ନିଷ୍ବତ୍ତି ଅନୁଯାୟୀ ଏସିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ ଅନୁଷାନକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯିବ

ସେହିଭଳି ସଚିବାଳୟ ଡାଟା ଏଣ୍ଟି ଅପରେଟର କ୍ୟାଡର ରୁଲ୍ରେ ସଂଶୋଧନ ଅଣାଯାଇଛି

ଚାପ ଓ ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି

ପିଲାମାନଙ୍କ ମଧ୍ଧରେ ଯେଉଁ ସାମର୍ଥ୍ୟ ରହିଛି ତାହାକୁ ଚିହିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି

ସେହିପରି କେନ୍ଦୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଦେଖ ବେଶ୍ ଉସାହିତ ହୋଇଥିବା ଜଣାପଡ଼ିଛି

ମଧୁବାବୁଙ୍କ ସ୍ୱପ୍ପର ଓଡ଼ିଶା ଗଠନ ଦିଗରେ ବିଜେପି କାର୍ଯ୍ୟ କରିବ ବୋଲି ଶ୍ରୀ ଶାହା କହିଛନ୍ତି

ସମବେତ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଦେଶର ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ

ତେବେ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ପାଇଁ ସେଡ୍ ବ୍ୟବସ୍ରା କରାଯିବ

ଏହି ବସ ଦୈନିକ ମୋଟୁ ଠାରୁ ମୁଖାଗୁଡ଼ା ଗ୍ରାମକୁ ଯାଇ ରାତ୍ରି ରହଶୀ କରିଥିଲା

ଏହି ଖବର ଜଶାପଡ଼ିବା ପରେ ବିଏସଏଫ ପକ୍ଷରୁ କୁମ୍ଧିଂ ଅପରେସନକୁ ଜୋରଦାର କରାଯାଇଛି